ବେଙ୍ଗାଲୁରୁସ୍ଥିତ ଇସ୍ରୋ କେନ୍ଦ୍ରରୁ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଆମ ରାସ୍ତାରେ ଆସିଥିବା ପ୍ରତିବନ୍ଧକ ଯୋଗୁଁ ଆମେ ଆମ ଲକ୍ଷ୍ୟରୁ ହଟିନାହୁଁ ସେ କହିଛନ୍ତି ବୈଜ୍ଞାନିକମାନେ ଦେଶପାଇଁ ଜିଇଁଛନ୍ତି ଓ ଦେଶକ୍ତ ଗୌରବାନ୍ୱିତ କରିବା ଲାଗି ସେମାନଙ୍କର ସମଗ୍ର ଜୀବନକୁ ଉହର୍ଗୀକୃତ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଦେଶର ଗୌରବମୟ ଇତିହାସରେ ଆମେ ଏଭଳି ମୁହର୍ତ୍ତଗୁଡ଼ିକୁ ସମ୍ମୁଖୀନ ହୋଇଛେ ଯାହା ଆମ ବିକାଶ ପଥରେ ମନ୍ଚରତା ଆଣିଦେଇଛି ସତ କିନ୍ତୁ ତାହାସତ୍ତ୍ୱେ ଆମର ମନୋବଳ କେବେ କମ୍ ହୋଇନାହିଁ ପ୍ରଧାନମନ୍ତ୍ରୀ ପୁଶି କହିଛନ୍ତି ଆମେ ପୂର୍ନବାର ସଫଳତା ହାସଲ କରିବୂ ଓ ଆମର ଲକ୍ଷ୍ୟ ଦିଗରେ ଅଗ୍ରସର ହେବୁ

ଇସ୍ରୋ ମିଶନ କଣ୍ଟ୍ରୋଲ କେନ୍ଦ୍ରରୁ କାରି ଏକ ବିବୃତ୍ତିରେ କୁହାଯାଇଛି ଲ୍ୟାଣ୍ଡର ବିକ୍ରମର ଅବତରଣ ପ୍ରକ୍ରିୟା ଯୋଜନାବଦ୍ଧ ଭାବେ ଆରମ୍ଭ କରାଯାଇଥିଲା ଓ ଚନ୍ଦ୍ରପୃଷ୍ଠରୁ ଦୁଇ କିଲୋମିଟର ଓ ଶହେ ମିଟର ଦୂରରେ ଥିବାପର୍ଯ୍ୟନ୍ତ ଏହା ସ୍ୱାଭାବିକ ଭାବେ କାର୍ଯ୍ୟ କରୁଥିଲା ଏହାପରେ ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ପ୍ରର୍ବର୍ ଇସ୍ରୋ ଚେୟାରମ୍ୟାନ୍ ଡକ୍ଟର କେ ଶିବନ ଲ୍ୟାଣ୍ଡର ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ବିଷୟକୁ ନିଣ୍ଢିତ କରିଥିଲେ

ରାଷ୍ଟ୍ରପତି ରାମନାଥ ମଧ୍ୟ ଇସ୍ରୋର ସମସ୍ତ ବୈଜ୍ଞାନିକମାନଙ୍କୁ ସେମାନଙ୍କର ପ୍ରତିଶ୍ରତିବଦ୍ଧତା ଓ ସାହସିକତା ପାଇଁ ଧନ୍ୟବାଦ ଜଣାଇଥିଲେ ଟ୍ୱିଟ୍ କରି ସେ କହିଥିଲେ ଦେଶ ଇସ୍ରୋକୁ ନେଇ ସର୍ବଦା ଗୌରବାନ୍ୱିତ ହୋଇଆସିଛି ରାଷ୍ଟ୍ରପତି କହିଥିଲେ ସବ୍ରଠ ଭଲ ଜିନିଷ ଘଟିବ ବୋଲି ସେ ଆଶା କରୁଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଥିଲେ ଦେଶ ଏହାର ବୈଜ୍ଞାନିକମାନଙ୍କ ପାଖରେ ଛିଡ୍ହୋଇଛି

କଂଗ୍ରେସ ନେତା ରାହୁଳ ଗାନ୍ଧୀ ଟ୍ୱିଟ୍ କରି କହିଥିଲେ ଏହା ଆହୁରି ଅନେକ ଐତିହାସିକ ତଥା ଉଚ୍ଚାଭିଳାଷୀ ମହାକାଶ ମିଶନ ପାଇଁ ଭିଭିମି ପ୍ରସ୍ତୁତ କରିଛି ସେ କହିଥିଲେ ବୈଜ୍ଞାନିକମାନଙ୍କର ଉତ୍ସର୍ଗ ଓ କାର୍ଯ୍ୟକରିବାର ଇଚ୍ଛା କେବେ ବ୍ୟର୍ଥ ଯିବନାହିଁ ସୀତାରମଣ କୋଲକାତା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କିଛିଲୋକ ଜିଏସ୍ଟି ଦାଖଲ କରୁନଥିବା ଉପରେ ତୁକ୍ଷ୍କ ନକର ରଖିବାକୁ ରାଜସ୍ୱ ବିଭାଗ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗତ ସଂଧ୍ୟାରେ କୋଲକାତାରେ ପଣ୍ଟିମବଙ୍ଗ ଅଞ୍ଚଳର ରାଜସ୍ୱ ଅଧିକାରୀମାନଙ୍କୁ ଉଦ୍ବୋଧନ ଦେଇ ସେ କହିଛନ୍ତି ଯଦି ବ୍ୟବସ୍ଥାରେ କୌଣସି ତ୍ରଟି ରହିଛି ତେବେ ତୁରନ୍ତ ତାହାର ସମାଧାନ କରାଯିବା ଉଚିତ୍ ଯାହାଫଳରେ ଟିକସ ଆଦାୟ କମ୍ ହେବ ନାହିଁ ଅର୍ଥମନ୍ତ୍ରୀ ଠିକ୍ ସମୟରେ ଟିକସ ରିଟର୍ଣ୍ଣ ଦାଖଲ କରିବା ଓ ବକେୟା ଟିକସ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ସୀତାରମଣ କହିଛନ୍ତି ଟିକସଦାତା ମାନଙ୍କୁ କୌଣସିମତେ ହଇରାଣହରକତ କରାଯିବା ଉଚିତ୍ ନୁହେଁ ଓ ଏଥିପ୍ରତି ଅଫିସରମାନଙ୍କୁ ଧ୍ୟାନ ଦେବାକୁ ହେବ ଏସ୍ସି ଉନ୍ାଓ ଉନ୍ନାଓ ବଳାକାର ପୀଡିତାଙ୍କ ବୟାନ ରେକର୍ଡ କରିବା ପାଇଁ ସେ ଚିକିିିିତ ହେଉଥିବା ଏମ୍ସଠାରେ ଏକ ଅସ୍ଥାୟୀ କୋର୍ଟ ସ୍ଥାପନ କରିବା ଲାଗି ସ୍ୱତନ୍ତ ବିଚାରପତିଙ୍କ ଅନୁରୋଧ ଉପରେ ନିଷ୍ପଭି ନେବାକୁ ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି ଜଷ୍ଟିସ ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ ଦୁଇସପ୍ତାହ ମଧ୍ୟରେ ତଦନ୍ତକାର୍ଯ୍ୟ ଶେଷ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ବଳାକାର ପୀଡିତା ସମୁଖୀନ ହୋଇଥିବା ସଡ଼କ ଦୁର୍ଘଟଣା ଉପରେ ଶୀଘ୍ର ଅଭିଯୋଗ ପତ୍ର ଦାଖଲ କରିବାକୁ ମଧ୍ୟ ଖଣ୍ଡପୀଠ ସିବିଆଇକୁ କହିଚ୍ଛନ୍ତି

ସେ ଶ୍ୱାସପ୍ରଶ୍ୱାସରେ ଅସୁବିଧା ବିଷୟରେ ଅଭିଯୋଗ କରିବା ପରେ ତାଙ୍କୁ ହସ୍କିଟାଲକୁ ନିଆଯାଇଛି ହସ୍କିଟାଲ ପକ୍ଷରୁ କୁହାଯାଇ ତାଙ୍କର ରକ୍ତଚାପ ବହୁତ କମ୍ ରହିଛି ଓ ଅକ୍କିଜେନ୍ ସ୍ତର ମଧ୍ୟ ହ୍ରାସ ପାଇଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହସ୍କିଟାଲକୁ ଗସ୍ତ କରି ତାଙ୍କର ସ୍ୱାସ୍ଥ୍ୟ ବିଷୟରେ ଡାକ୍ତରମାନଙ୍କୁ ପଚାରି ବୁଝିଛନ୍ତି

ସେହି ମେଟ୍ରୋ ଷ୍ଟେସନରେ କମ୍ ବିଦ୍ୟୁତ୍ ଶକ୍ତି ଖଚ୍ଚ ହେଉଥିବା ଏଲିଭେଟର ଏସ୍କାଲେଟର ଓ ଏଲ୍ଇଡି ଲାଇଟ୍ ବ୍ୟବସ୍ଥା ଲଗାଯାଇଛି ଓ ସେଗୁଡ଼ିକ ସୌରଶକ୍ତି ଦ୍ୱାରା ଚାଲିଛି

ସେଗୁଡ଼ିକ ମଧ୍ୟରେ ଗାଇମୁଖ ଶିବାଜୀ ଚୌକ ୱାଦାଲା ସିଏସ୍ଟି ଓ କଲ୍ୟାଣ ତଲୋଜା କରିଡର ଅନ୍ତର୍ଭୁକ୍ତ

ପୂର୍ବରୁ ମୁମ୍ୟାଇରେ ପହଞ୍ଚବା ପରେ ପ୍ରଧାନମନ୍ତ୍ରୀ ଲୋକମାନ୍ୟ ସେବାସଂଘ ଯାଇ ଗଣପତି ପୂଜନ ଅବସରରେ ପ୍ରାର୍ଥନା କରିଥିଲେ

ବାଲ ଗଙ୍ଗାଧର ତିଲକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହାର ଗଂନ କରାଯାଇଥିଲା ମୁମ୍ବାଇରୁ ପ୍ରଧାନମନ୍ତ୍ରୀ ଔରଙ୍ଗାବାଦ ଅଭିମୁଖେ ଯାତ୍ରା କରିବେ ସେଠାରେ ସେ ଔରଙ୍ଗାବାଦ ଶିଳ୍ପ ସହରର ସେନ୍ଦ୍ରା ପ୍ରକଳ୍ପକୁ ଉଦ୍ଘାଟନ କରିବେ ସେଠାରେ ସେ ମହିଳା ସ୍ୱୟଂସହାୟକ ଗୋଷୀର ସଦସ୍ୟମାନଙ୍କୁ ଉଦ୍ବୋଧନ ଦେବେ ଫିଟ୍ ଇଣ୍ଡିଆ ଲୋକସଭା ବାଚସ୍କତି ଓମ୍ ବିର୍ଲା ସାଂସଦମାନେ ସେମାନଙ୍କର ନିଜ ନିଜ ନିର୍ବାଚନମଣ୍ଡଳୀ ଗୁଡ଼ିକରେ ଫିଟଇଇଣ୍ଡିଆ ଅଭିଯାନ ଆରମ୍ଭ କରିବାକୁ ସେମାନଙ୍କୁ ନିବେଦନ କରିଛନ୍ତି ପାର୍ଲାମେଙ୍କ ସଦନ ମଧ୍ୟରେ ସେ ଗତକାଲି ଫିଟ୍ ଇଞ୍ଜିଆ ଅଭିଯାନର ଶୁଭାରମ୍ଭ କରିଥିଲେ ଶ୍ରୀ ବିର୍ଲା କହିଛନ୍ତି ସୁସ୍ଥ ରହିବା ପାଇଁ ଲୋକମାନଙ୍କୁ ଉସାହିତ ଓ ଅନୁପ୍ରାଶିତ କରିବା ହେଉଛି ସାଂସଦ ମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ

ତିନିଦିନବ୍ୟାପୀ ଚାଲିବାକୁ ଥିବା ଏହି କଥାବାର୍ତ୍ତାରେ ମୌଳିକ ଡ଼ାଞ୍ଚା ଶକ୍ତି ବୈଷୟିକ ଜ୍ଞାନ ସମ୍ଭଳରୁ ସଂରକ୍ଷଣ ଔଷଧ ଉତ୍ପାଦନ ଓ ନୀତି ନିର୍ଦ୍ଧାରଣରେ ସମନ୍ୱୟ ରକ୍ଷା ଉପରେ ମିଳିତ କାର୍ଯ୍ୟକାରୀ ଗୋଷୀ ଗୁଡ଼ିକର ଗୋଲ୍ଟେବୁଲ୍ ବୈଠକମାନେ ବସିବ ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ଭାରତୀୟ ପକ୍ଷର ନେତୃତ୍ୱ ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍କର ରାଜୀବ କୁମାର ନେଉଥିବାବେଳେ ଚୀନ୍ ପକ୍ଷର ନେତୃତ୍ୱ ସେଠାକାର କାତୀୟ ବିକାଶ ଓ ସଂସ୍କାର କମିଶନ ଚେୟାରମ୍ୟାନ୍ ନେବେ ଇଣ୍ଡିଆ ସାଉଥ୍କୋରିଆ ଭାରତ ଓ ଦକ୍ଷିଣ କୋରଆ ସେମାନଙ୍କର ପ୍ରତିରକ୍ଷା ଶିଳ୍ପ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଏକ ଯୋଜନାର ରୂପରେଖ ପ୍ରସ୍ତୁତ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ଗତକାଲି ସିଓଲରେ ଦକ୍ଷିଣ କୋରିଆ ଓ ଭାରତୀୟ ପ୍ରତିରକ୍ଷା ଶିଳ୍ପ ଗୁଡ଼ିକର ସିଇଓ ମାନଙ୍କୁ ଉଦ୍ବୋଧନ ଦେଇ ଏହା କହିଛନ୍ତି ସେ କହିଛନ୍ତି ଏହି ଯୋଜନାର ରୂପରେଖ ମଧ୍ୟରେ ସ୍ଥଳ ବ୍ୟବସ୍ଥା ଆକାଶ ବ୍ୟବସ୍ଥା ଓ ନୌ ବ୍ୟବସ୍ଥା ଏବଂ ଗବେଷଣା ଓ ବିକାଶ କ୍ଷେତ୍ରରେ ସହଯୋଗ ଲାଗି ପ୍ରସ୍ତାବମାନ ରହିଛି ଭାରତରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିବାକୁ ସେ କୋରିଆର ଉଦ୍ୟୋଗପତିମାନଙ୍କୁ ଆମନ୍ତ୍ରଣ ଜଣାଇଛନ୍ତି

ବୈଦେଶିକ ବିନିମୟ ମ୍ରଦ୍ରା ଆଇନ୍ ଅନୁସାରେ ତାଙ୍କୁ ଜେରା କରାଯାଇଛି ଗୋୟଲଙ୍କ ମୁମ୍ୟଇସ୍ଥିତ ବାସଭବନ ଓ ତାଙ୍କ କମ୍ପାନୀର ବହ୍ର କାର୍ଯ୍ୟାଳୟ ଉପରେ କିଛିଦିନ ପୂର୍ବେ ଖାନ୍ତଲାସୀ କରାଯାଇଥିଲା ବୈଦେଶିକ ବିନିମୟ ମ୍ରଦ୍ରା ପରିଚାଳନା ଆଇନ୍ ଅନୁସାରେ ଶ୍ରୀ ଗୋୟଲଙ୍କ ବୟାନ ରେକର୍ଡ କରାଯାଇଛି

ବେଟି ବଚାଓ ଆଓାଡ଼ ବେଟି ବଚାଓ ବେଟି ପଢ଼ାଓ ଅଭିଯାନରେ ପୁତ୍ର ଶିଶୁ ଓ କନ୍ୟା ଶିଶୁ ଅନୁପାତରେ ଉନ୍ନତି ଆଣିଥିବା ରାଜ୍ୟ ଓ ଜିଲ୍ଲାଗୁଡ଼ିକୁ ସମ୍ମାନିତ କରାଯାଇଛି ଏ କ୍ଷେତ୍ରରେ ସେହି ରାଜ୍ୟଗୁଡ଼ିକ ସଚେତନତା ସୃଷ୍ଟିରେ ମଧ୍ୟ ଅଗ୍ରଣୀ ରହିଛନ୍ତି ହରିଆଣା ଉତ୍ତରାଖଣ୍ଡ ଦିଲ୍ଲୀ ରାଜସ୍ଥାନ ଓ ଉତ୍ତରପ୍ରଦେଶ ପୁତ୍ର ଶିଶୁ ଓ କନ୍ୟା ଶିଶୁ ଅନୁପାତରେ ଉନ୍ନତି ପାଇଁ ସମ୍ମାନିତ ହୋଇଛନ୍ତି